ସେମାନଙ୍କ ସଂଖ୍ୟାର ଦୁଇଗ୍ରଶର୍ତ ଅଧିକ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି କୋଭିଡ ନାଇଷ୍ଟିନ୍ରୁ ଆରୋଗ୍ୟଲାଭ କରିସାରିଲେଣି

କେନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦ୍ୱାରା ଏହି ସଫଳତା ହାସଲ କରାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାନୁସାରେ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସକମାନେ କୋଭିଡ ନାଇଷ୍ଟିନ୍ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିଛନ୍ତି ଏହାସହିତ ସଂକ୍ରମିତମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କର ପ୍ଦଥକୀକରଣ ତଥା ଚିକିତ୍ସା ଦ୍ରୁତଗତିରେ ଆଗେଇ ଚାଲିଛି ଏହି ଆଭିମୁଖ୍ୟ ସହ କାର୍ଯ୍ୟ କରାଯାଇ ଦେଶରେ ଏତେସଂଖ୍ୟକ କୋଭିଡ ନମ୍ଭନା ପରୀକ୍ଷା କରାଯିବାର ସଫଳତା ଅର୍ଜନ କରାଯାଇଛି

ଏତେସଂଖ୍ୟକ ନମ୍ମନା ପରୀକ୍ଷା କରାଯିବା ସହ ଦେଶରେ ନମୂନା ପରୀକ୍ଷା ନେଟୱାର୍କ ଏକ ମଜଭୁତ ସ୍ଥିତିରେ ପହଞ୍ଚିଛି

ଏଥିପାଇଁ ବିଭିନ୍ନ ଉତ୍ଗୀକୃତ ଗବେଷଣା ପ୍ରତିଷ୍ଠାନ ମେଡ଼ିକାଲ କଲେଜ ପରକ୍ଷାଗାର ବିଭିନ୍ନ ମନ୍ତ୍ରଣାଳୟ ବିମାନ ଚଳାଚଳ ସଂସ୍ଥା ଓ ବିଶେଷକରି ଡାକବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସରକାର ଦେଶରେ କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ଏକ ଶକ୍ତିଶାଳୀ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ସ୍ଥାପନ କରିଛନ୍ତି

ଷ୍ଟ୍ରାଲିନ୍ ପିଏମ୍ ମିଟିଂ ଡିଏମ୍କେ ସଭାପତି ଏମ୍ କେ ଷ୍ଟ୍ରାଲିନ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ କରି ଅଖିଳ ଭାରତ କୋଟା ମେଡ଼ିକାଲ ସିଟ୍ ଗୁଡ଼ିକରେ ଓବିସିମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯିବାକୁ ଦାବି କରିଛନ୍ତି

ଶ୍ରୀ ଷ୍ଟ୍ରାଲିନ୍ କହିଛନ୍ତି ଯେତେଶୀଘ୍ର ସମ୍ଭବ କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଚ୍ଛନ୍ତି

ଏହି ନୀତିରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆମ୍ବନିର୍ଭର ଭାରତ ଯୋଜନା ଅନ୍ତସାରେ ଆମ୍ବନିର୍ଭରଶୀଳ ହେବା ପ୍ରତି ଗୁରୁତ୍ୱ ଦିଆଯାଇଛି ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷମତା ବିଦ୍ଧି କରିବା ଓ ଦେଶୀୟ ଜ୍ଞାନକୌଶଳରେ ଉତ୍ପାଦିତ ପ୍ରତିରକ୍ଷା ଯନ୍ତ୍ରପାତି ଗୁଡ଼ିକର ରପ୍ତାନୀ ପାଇଁ ପ୍ରତିରକ୍ଷା ନୀତି ଚିଠାରେ ବିଶେଷ ଗୁରୁତ୍ୱ ଦିଆଯାଇଛି ଆମ ସମ୍ଘାଦଦାତା କଣାଇଛନ୍ତି ଏହି ନୀତିରେ ପ୍ରତିରକ୍ଷା ମନ୍ତ୍ରଶାଳୟର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସ୍ୱଷ୍ଟଭାବେ ଉଲ୍ଲେଖ ରହିଛି

ଦେଶରେ ଏକ ଶକ୍ତିଶାଳୀ ପ୍ରତିରକ୍ଷା ଶିଳ୍ପର ବିକାଶ ପାଇଁ ଏଥିରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ତାହାମଧ୍ୟରେ ଏରୋସ୍ବେସ୍ ଓ ନୌଜାହାଜ ଶିଳ୍ପକୁ ଆହୁରି ଅଧିକ ସୁଦୃଢ଼ କରିବାର ବ୍ୟବସ୍ଥା ରଖାଯାଇଛି ଯାହାଦ୍ୱାରା ସଶସ୍ତ ବାହିନୀର ସମସ୍ତ ଆବଶ୍ୟକତା ଗୁଡ଼ିକର ପୂରଣ କରାଯାଇପାରିବ ପ୍ରତିରକ୍ଷା ମନ୍ତ୍ରଣାଳୟ ମେକ୍ ଇନ୍ ଇଣ୍ଡିଆକୁ ଉସାହିତ କରିବା ସହିତ ବିଦେଶରୁ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ପରିମାଣ କମ୍ କରିବା ଉପରେ ଅଧିକ ଜୋର୍ ଦେଇଛି ଗବେଷଣା ଓ ବିକାଶକୁ ଉତ୍ସାହିତ କରିବା ନୂଆ ନୂଆ ପଦ୍ଧତିକୁ ପ୍ରୋସାହିତ କରିବା ଓ ଦେଶରେ ଏକ ଆତ୍ମନିର୍ଭରଶୀଳ ପ୍ରତିରକ୍ଷା ଶିଳ୍ପର ବିକାଶ କରିବା ପାଇଁ ଉଦ୍ୟମ କରାଯିବାକୁ ଏଥିରେ ଉଲ୍ଲେଖ ରହିଛି

ପ୍ରଦୀପ ସିଂ ପ୍ରଥମ ସ୍ଥାନରେ ଥିବାବେଳେ ମହିଳା ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରତିଭା ବର୍ମା ଶୀର୍ଷସ୍ଥାନ ଅଧିକାର କରିଛନ୍ତି ଏ ସଂକ୍ରାନ୍ତରେ ୟୁପିଏସ୍ସି ଓ୍ୱେବ୍ସାଇଟ୍ରୁ ସମ୍ପୂର୍ଣ୍ଣ ଫଳାଫଳ ଜାଶି ହେବ

ଏଥପାଇଁ ସରକାର ଗ୍ରାମାଞ୍ଚଳ ବିକାଶ ବିଶେଷକରି ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ସ୍ୱଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ତା'ଛଡା ଗ୍ରାମଗୁଡ଼ିକୁ ଆତ୍ମନିର୍ଭରଶୀଳ କରାଇ ଦାରିଦ୍ର୍ୟ ଦୂରୀକରଣ ଲାଗି ମୁଖ୍ୟତଃ ଲକ୍ଷ୍ୟ ରଖାଯାଇଛି

ଏହି ଯୋଜନାରେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ପକ୍କା ଘର ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଥିଲା ଗ୍ରାମାଞ୍ଚଳର ଲୋକମାନଙ୍କ ଖାଦ୍ୟସ୍କରକ୍ଷାକୁ ନିଶ୍ଚିତ କରିବା ଲାଗି ସରକାର ଜାତୀୟ ଖାଦ୍ୟସ୍କରକ୍ଷା ଆଇନ୍ ପ୍ରଶୟନ କରିଛନ୍ତି ଏକ ଦେଶ ଏକ୍ ରେସନ କାର୍ଡ ଯୋଜନା ମାଧ୍ୟମରେ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥାରେ ଥିବା ସମସ୍ତ ତ୍ରଟିରେ ସୁଧାର ଅଣାଯାଇଛି ସରକାର ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ ମାଧ୍ୟମରେ ଛୋଟ ବୟନଶିଳ୍ପ ଓ କୁଟୀର ଶିଳ୍ପଗୁଡ଼ିକର ଆୟ ବୃଦ୍ଧି ଦିଗରେ ପଦକ୍ଷେପ ନେଇଛନ୍ତି

ସେମାନେ ଗତକାଲି ପଞ୍ଜାବ ରାଜ୍ୟପାଳଙ୍କୁ ଭେଟି ଏହି ଘଟଣାର ସିବିଆଇ ଓ ଇଡି ଦ୍ୱାରା ତଦନ୍ତ କରାଯିବାକୁ ଦାବି କରିଛନ୍ତି

ସେମାନେ ଏଥିପାଇଁ ଛୋଟଛୋଟ ଅସ୍ତ୍ରର ବ୍ୟବହାର କରିଥିବାର ଜଣାପଡିଛି ଏହାପରେ ସେମାନେ ପ୍ରବଳ ମୋର୍ଟାର ଆକ୍ରମଣ କରିଥିବାର ମଧ୍ୟ ପିଆର୍ଓ କହିଛନ୍ତି ସୀମାରେ ପହରା ଦେଉଥିବା ଭାରତୀୟ ଜବାନମାନେ ପାଲଟା ଆକ୍ରମଣ କରିଥିଲେ ସର୍ବଶେଷ ଖବର ଆମର ହସ୍ତଗତ ହେବା ବେଳକୃ ଗୁଳିଗୋଳା ବିନିମୟ କାରି ଥିଲା ଭାରତ ପଟରୁ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ ଏ ସଂକ୍ରାନ୍ତୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି